ହୋଇଛନ୍ତି

ଇତିମଧ୍ଧରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଦଳର ତାରକା ପ୍ରଚାରକ ଓ ବରିଷ୍ ନେତାମାନଙ୍କ ସହ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି

ଆଜି ମଧ୍ଧ ଅନୁଭବୀଙ୍କ ମନରେ ପ୍ରକୃତିର ସେହି କରାଳ ର୍ପ ଉଜୀବିତ ରହିଛି

ବାଶ ଭିଡୁଥିବାବେଳେ ବିସ୍କୋରଣ ଘଟି ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି